ଟ୍ରମ୍ କହିଥିଲେ ଭାରତ ଆସିବା ଏକ ଗର୍ବର ବିଷୟ

ଭାରତକୁ ବିକାଶ ଦିଗରେ ନେବାରେ ପ୍ରଧାନମନ୍ତୀ ମୋଦିଙ୍କର ବହୁତ ବଡ ଅବଦାନ ରହିଛି

ହଟଟଗୋଳ ଯୋଗୁଁ ଗୃହରେ ଦେଖାଦେଇଥିବା ଅଚଳାବସ୍ତା ଏଡାଇବା ପାଇଁ ବାଚସ୍ତି ସୂର୍ଯ୍ନାରାୟଶ ପାତ୍ର

ସେହିଭଳି ଦୁଇଜଣ ଅଧିକାରୀଙ୍କୁ ମଧ୍ଧ ବାଧତାମ୍ଟଳକ ଅବସର ଦିଆଯାଇଛି

ମାତ୍ର ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ